ରାଜ୍ୟରେ ଶୀତର ପ୍ରକୋପ ସାମାନ୍ୟ ହ୍ରାସ

ସେଗ୍ରଡ଼ିକ ହେଲା ଭଦ୍କ କଟକ ଯାକପ୍ର ଆସ୍କା କେନ୍ଦୁଝର ଓ ଢେଙ୍କାନାଳ

ରାଜ୍ୟ ସରକାର ଏ ସମ୍ମକ୍ଷରେ ବହୁବାର କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି ଏତଦ୍ ବ୍ୟତୀତ ରାଜ୍ୟ ସରକାର ସମସ୍ତ ଭିଉିଭ୍ରମି ଓ ମାନବ ସମ୍ୟଳ ଯୋଗାଇ ଦେବାପାଇଁ ପ୍ରତିଶ୍ରତି ପ୍ରଦାନ କରିଛନ୍ତି

ତାଙ୍କୁ ଉଦ୍ଧାର ପାଇଁ ଗତକାଲିଠୁ ସର୍ଚ ଅପରେସନ୍ ଚାଲିଥିଲା ଏଥିରେ ଏନ୍ଡିଆର୍ଏଫ୍ ଓଡ୍ରାଫ୍ ଓ ଓଡ଼ିଶା ଅଗୁଶମ ବାହିନୀର ଟିମ୍ ନିୟୋକିତ ହୋଇଥିଲେ

କୋରାପୁଟ୍ର କୋଲାବନଗରରେ ମଧ୍ଧ ପକ୍ଷୀ ଗଣନା ହୋଇଛି

ସେହିପରି ମାଲକାନଗିରି ବନାଞଳ ତରଫରୁ ସତୀଗୁଡ଼ା ଜଳଭଣ୍ଡାରରେ ବନ ବିଭାଗର ତାଳିମପ୍ରାପ୍ତ କର୍ମଚାରୀ ପକ୍ଷର୍ ଗତକାଲି ପକ୍ଷୀଗଣନା କାର୍ଯ୍ୟ ଶେଷ ହୋଇଛି

ଏହି ଯୋଜନାରେ ନବରଙଗପୁର ଜିଲ୍ଲାର ବିଜ୍ରାଗୁଡ଼ା ଗ୍ରାମରେ ଶତ ପ୍ରତିଶତ ଘରେ ବିଜୁଳି ଯୋଗାଇ ଦିଆଯାଇପାରିଛି

ଏଲ୍ଇଡି ବଲ୍ବର ଉଜ୍ୱଳ ଆଲୋକରେ ଆଲୋକିତ ଘର

ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଏହି ପରିବାରକୁ ଅନାୟାସରେ ସୁବିଧାରେ ବିଜୁଳି ଆଲୁଅ ମିଳିପାରିଛି

ଏହି ଅବସରରେ ଏକ ଶାନ୍ତି ଶୋଭାଯାତ୍ରା ବୁଦ୍ଧ ମନ୍ନିରଠାରୁ ବାହାରି ଧଉଳି ଶାନ୍ତିସ୍ଠପ ପର୍ଯ୍ୟନ୍ତ ଯାଇଥିଲା

ପାରଦ ଆଉ କମିବ ନାହିଁ ବୋଲି ଆଞ୍ଚଳିକ ପାଶିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି